ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଧ୍ୟାତ୍ମିକତା ଯୋଗ ଆୟୁର୍ବେଦ ଓ ସ୍ୱଦେଶୀ କ୍ରୀଡ଼ା ସମଗ୍ର ବିଶ୍ୱର ଦୃଷ୍ଟିଆକର୍ଷଣ କରୁଛି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

ଆଜି ପୂର୍ବାହୁରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ରାଷ୍ଟ୍ରକୁ ସମ୍ଭୋଧନ କରି ଶ୍ରୀ ମୋଦୀ ସ୍ଥାନୀୟ ସାମଗ୍ରୀର ପ୍ରଚାର ଓ ପ୍ରସାର କଥା ମନେରଖିବା ପାଇଁ ସମସ୍ତଙ୍କୁ କହିଛନ୍ତି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 ଅନେକଗୁଡ଼ିଏ ସ୍ଥାନୀୟ ଉତ୍ପାଦର ବିଶ୍ୱସ୍ତରରେ ପହଞ୍ଚବାର କ୍ଷମତା ରହିଛି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

ଖଦୀର ଲୋକପ୍ରିୟତା କେବଳ ଯେ ବଢୁନାହିଁ ବିଶ୍ୱର ଅଧିକାଂଶ ସ୍ଥାନରେ ମଧ୍ୟ ଏହାର ଉତ୍ପାଦନ ଆରର୍ଚ୍ଚ ହୋଇଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ମେକ୍ସିକୋରେ ୱାକ୍ସାକା ବୋଲି ଏକ ସ୍ଥାନ ଅଛି ଯେଉଁଠାରେ ସ୍ଥାନୀୟ ଗ୍ରାମବାସୀମାନେ ଖଦୀ ଲୁଗା ବୁଣିଥାନ୍ତି ଏବେ ଏହି ଅଞ୍ଚଳର ଖଦୀ ୱାକସାକା ଖଦୀ ଭାବେ ସମଗ୍ରୀ ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିବା ଆରମ୍ଭ କରିଛି ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଗଭୀର ଭାବେ ଅନୁପ୍ରାଣୀତ ହୋଇ ମାର୍କ ବ୍ରାଉନ ନାମକ ଜଣେ ଯୁବକ ଜରିଆରେ ଖଦୀ କିଭଳି ୱାକସାକାରେ ପହଞ୍ଚିଲା ପ୍ରଧାନମନ୍ତ୍ରୀ ସେହି ବିଷୟ ସ୍କରଣ କରିଛନ୍ତି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 ସେ ମେକ୍ସିକୋ ଫେରିବା ପରେ ୱାକସାକା ଗ୍ରାମବାସୀଙ୍କୁ ପରିଚିତ କରାଇ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିଳେ ଏବେ ୱାକସାକା ଖଦୀ ସାରା ବିଶ୍ୱର ଏକ ବ୍ରାଶ୍ଡରେ ପରିଣତ ହୋଇଚି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

ଦେଶର ଅଧିକାଂ ସ୍ଥାନରେ ଏବେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ଖଦୀର ମାସ୍କ ପ୍ରସ୍ତୁତ କରୁଛନ୍ତି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 ସ୍ତମନଦେବୀଏବଂ ସ୍ୱୟଂସହାୟକ ଗୋଷୀରେ କାର୍ଯ୍ୟ କରିଥିବା ତାଙ୍କର କିଛି ସାଙ୍ଗ ଖଦିର ମାସ୍କ ପ୍ରସ୍ତୁତ କରିଥିଲେ ଏବଂ ଏବେ ସେମାନେ ହଜାର ହଜାର ଖଦୀମାସ୍କ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଆମର ଆଧ୍ୟାତ୍ମିକତା ଯୋଗ ଏବଂ ଆୟୁର୍ବେଦ ଭଳି ଅନେକଗୁଡ଼ିଏ ସ୍ପଦେଶୀ କ୍ରୀଡ଼ା ସମଗ୍ର ବିଶ୍ୱର ଦୃଷ୍ଟିଆକର୍ଷଣ କରିବା ଆରମ୍ଭ କରିଛି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 ପ୍ରଧାନମନ୍ତ୍ରୀ କହିଛନ୍ତି ପୁରାତନ ଭାରତରେ ଏଭଳି ଅନେକଗୁଡ଼ିଏ କ୍ରୀଡ଼ା ଥିଲା ଯାହା ମନୁଷ୍ୟର ଅନ୍ତର୍ନିହିତ ବିକାଶ ତ୍ୱରାନ୍ୱିତ କରିବା ସହିତ ମାନସପଟଳ ଏବଂ ଶାରୀରିକ ସନ୍ତୁଳନର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟାଉଥିଲା ମାଲଖମ୍ବ ବିଷୟରେ ଅଧିକ ଜ୍ଞାନ ଆହରଣ ପାଇଁ ସେ ଯୁବପିଢ଼ିକୁ ଆହ୍ପାନ କରିଛନ୍ତି ସେ କହିଛନ୍ତି ଦେଶର ବିଭିନ୍ନ ସାମରିକ କଳା ସଂପର୍କରେ ଆମ ଯୁବପିଢ଼ି ଜ୍ଞାନ ଆହରଣ କରିବା ଉଚିତ ଯାହାଫଳରେ ପରବର୍ତ୍ତୀ ସମୟରେ ସେମାନେ ଏହା ଉପରେ ଅଭିନବତା ଆଣିପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି କାଶ୍ମୀରର ପୁଲଓ୍ୱାମା ସମଗ୍ର ଦେଶକୁ ଶିକ୍ଷା ଦେବାରେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେ କହିଛନ୍ତି ଭାରତ ପୂର୍ବରୁ ପେନ୍ସିଲ୍ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା କାଠ ଅନ୍ୟ ଦେଶରୁ ଆମଦାନୀ କରୁଥିଲା କିନ୍ତୁ ବର୍ତ୍ତମାନ ପେନ୍ସିଲ୍ ପ୍ରସ୍ତୁତି କ୍ଷେତ୍ରରେ ପୁଲୱାମା ଦେଶକୁ ଆତ୍ମନିର୍ଭର କରାଇପାରିଛି କାଶ୍ମୀର ଉପତ୍ୟକାର ଚୀନାର କାଠ ଅଧିକ ନରମ ଏବଂ ଆର୍ଦ୍ରତାଯୁକ୍ତ ଯାହା ପେନ୍ସିଲ୍ ପ୍ରସ୍ତୁତି ପାଇଁ ବିଶେଷ ଭାବେ ଉପଯୋଗୀ

ଏଠାରେ ପ୍ରତିଷ୍ଠିତ ଅନେକଗୁଡ଼ିଏ ପେନସିଲ୍ ନିର୍ମାଣ କେନ୍ଦ୍ର ବହୁସଂଖ୍ୟାରେ ମହିଳାଙ୍କ ସମେତ ଶହଶହ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି

ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ କୋଭିଡ ଆକ୍ରାନ୍ତ ସୁସ୍ଥ ହେବା ସହ ମୃତ୍ୟୁହାର ମଧ୍ୟ କମିବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ରର ମାନକ ଚିକିତ୍ସା ପଦ୍ଧତି ଲାଗୁ କରିବା ଏବଂ ଡାକ୍ତର ପାରାମେଡିକ୍ ଓ ସମ୍ମୁଖ ଭାଗର କର୍ମଚାରୀମାନଙ୍କର ଅବଦାନ ଯୋଗୁଁ ଦେଶରେ ଆରୋଗ୍ୟ ହାର ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି

ବିଜୟା ଦଶମୀ ବିଜୟା ଦଶମୀ ବା ଦଶହରା ପର୍ବ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତୀକ ସ୍ୱରୂପ ଏହି ପର୍ବ ପାଳନ କରାଯାଇଥାଏ ଆଜି ହେଉଛି ଦୁର୍ଗାପୂଜା ବା ନବରାତ୍ରୀର ମଧ୍ୟ ଶେଷଦିନ ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ଏହି ପର୍ବ ଭାରତର ସାଂସ୍କୃତିକ ଏକତାକୁ ମଜବୁତ କରିଥାଏ ଏବଂ ଅନ୍ୟାୟର ପଥ ପରିହାର କରି ନ୍ୟାୟପଥରେ ଶାନ୍ତିର ସହ ବଞ୍ଚବା ପାଇଁ ଆମକୁ ପ୍ରେରଣା ଦେଇଥାଏ ସେ କହିଛନ୍ତି ଏହି ପର୍ବ ମର୍ଯ୍ୟାଦା ପୁର୍ଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଓ ଦର୍ଶନ ସହ ଜଡ଼ିତ ଯାହାଙ୍କ ଜୀବନ ନୈତିକତା ଓ ମୂଲ୍ୟବୋଧରେ ଭରପୂର ରାଷ୍ଟ୍ରପତି କହିଛନ୍ତି ଏହି ପର୍ବ ଆମକୁ ବର୍ତ୍ତମାନର ମହାମାରୀର କୁ ଦୃଷ୍ଟିରୁ ସୁରକ୍ଷା ଦେବ ଏବଂ ଦେଶବାସୀଙ୍କ ପାଇଁ ଉନ୍ନତି ଆଣିଦେବ ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଦଶହରା ପାଳନ ସମୟରେ ସମସ୍ତେ କୋଭିଡ୍ ନାଇଷ୍ଟିନ୍ ନିୟମାବଳୀ ପାଳନ କରିବାକୁ ନିବେଦନ କରିଛନ୍ତି ସେ କହିଛନ୍ତି ଦଶହରା ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକାତ୍ମକ ଭାବେ ଦର୍ଶାଇଥାଏ ମା' ଦୁର୍ଗା ମହିଷାସୁରକୁ ନିଧନ କରିବା ଏହାର ଏକ ଉଦାହରଣ ବିଜୟା ଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଅସତ୍ୟ ଉପରେ ସତ୍ୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟର ଏହି ପର୍ବ ସମସ୍ତଙ୍କ ଜୀବନରେ ନୂତନ ପ୍ରେରଣା ଆଣିଦେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ ସ୍ୱନିଧ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମଙ୍ଗଳବାର ଉତ୍ତରପ୍ରଦେଶରେ ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀଙ୍କ ସହ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ କଥାବାର୍ତ୍ତା କରିବେ ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ